ସ୍ୱାଧୀନତା ଆନ୍ଦୋଳନରେ ନେତୂତ୍ ନେଇଥିବା ସଂଗ୍ରାମୀମାନଙ୍କୁ ଶ୍ରଦ୍ବାଞ୍ଞଳି ଅପ୍ପଶ ସହ ଦେଶଗଠନରେ ସେମାନଙ୍କ ଯୋଗଦାନକୁ ସ୍କରଣ କରାଯାଉଛି

ସେ କହିଛନ୍ତି କମ୍ରୁ କମ୍ ସମୟ ମଧ୍ଧରେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ କୋଭିଡ୍ ପ୍ରତିଷେଧକ ଟୀକା ପ୍ରସ୍ତୁତ କରିବା ଲାଗି ସରକାର ଯୋଜନା କର୍ତଛନ୍ତି ଏହି ଅବସରରେ ପ୍ରଧାନମନ୍ତୀ କହିଛନ୍ତି ଆତ୍କନିର୍ଭର ଭାରତ ଏବେ ଏକ ମନ୍ତ ହୋଇଯାଇଛି

ସେ କହିଛନ୍ତି ଭାରତର ସ୍ୱାଧୀନତା ଆଦୋଳନ ବିଶ୍ୱକୁ ପ୍ରେରଣା ଯୋଗାଇଛି ବିବିଧତା ମଧ୍ୟରେ ଏକତା ହେଉଛି ଆମ ଦେଶର ସଂସ୍କୃତି

ଦେଶର ସୁରକ୍ଷା ଲାଗି ସେମାନଙ୍କର ବଳିଦାନକୁ କେବେ ବି ବ୍ୟର୍ଥ ହେବାକୁ ଦିଆଯିବ ନାହି ସେହିଭଳି ଦେଶରେ କୋଭିଡ୍ ନାଇକ୍କିନ୍ର ମୁକାବିଲା ଦିଗରେ କରୋନା ଯୋବ୍ବାଙ୍କ ଗୁରୁଡ୍ପୂର୍ଷ୍ ଭୂମିକା ରହିଛି ବୋଲି କହିବା ସହ ପ୍ରଧାନମନ୍ତୀ ଏଭଳି ସଂକଟ ସମୟରେ ସେବା ପରମ ଧର୍ମ ବୋଲି ଅଭିହିତ କରିଛନ୍ତି

ସେମାନଙ୍କ ସେବା ଓ ତ୍ୟାଗ ପାଇଁ ସାରା ଭାରତରେ ଆମ ରାଜ୍ୟର ଆରୋଗ୍ୟ ହାର ଭଲ ରହିଛି

ଶିକ୍ଷା ସ୍ୱାସ୍ଥ୍ୟ ଅର୍ଥନୀତି ପର୍ଯ୍ୟଟନ ପରିବହନ ତଥା ସମାଜ ଉପରେ ଏହା ଗଭୀର ପ୍ରଭାବ ପକାଇଛି ବୋଲି ମୁଖ୍ୟମନ୍ତୀ କହିଛନ୍ତି

ଅର୍ଥ ଅଭାବର୍ ଓଡ଼ିଶାରେ କେହି ଜଣେ ମଧ୍ଧ ଚିକିହାରୁ ବଞ୍ଚତ ହେବେ ନାହି ସେଥପାଇଁ ସରକାର କୋଭିଡ୍ ସଂକ୍ରମିତଙ୍କୁ ମାଗଶାରେ ସବୁପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି ପ୍ରତିଟି ଜୀବନ ଆମପାଇଁ ମିଲ୍ୟବାନ୍ ଓ ଏହି ମିଶନ୍ ନେଇ ଆମେ କାର୍ଯ୍ୟ କରୁଛୁ ବୋଲି ମୁଖ୍ୟମନ୍ତୀ ଏହି ଅବସରରେ କହିଛନ୍ତି

ଏହି ଯୋଜନା ମାଧ୍ଧମରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଗାଁକୁ ଗାଁ ଯାଇ ପାଠ ପଡ଼ାଇବେ

ନ୍ଆ ଯୋକନା ଅନୁଯାୟୀ ଶିକ୍ଷକମାନେ ଗାଁକୁ ଯାଇ କୋଭିଡ୍ କଟକଣା ନିୟମ ପାଳନ ସହ ଗୋଟିଏ ସ୍ଚାନରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବେ

ମାଲକାନଗିରିରେ ବର୍ଷା ଲାଗି ରହିଥିବାରୁ ଏବେବି ଅନେକ ସ୍ତାନରେ ପୋଲ ଉପରେ ବର୍ଷା ଜଳ ପ୍ରବାହିତ ହେଉଛି

ଫଳରେ ଯାତାୟତ ପ୍ରଭାବିତ ହୋଇଛି